ବିଜେପି ଏବଂ ବିଜେଡ଼ିକୁ ରାଜ୍ୟରେ ଶାସନଗାଦିଠାରୁ ଦୂରେଇ ରଖିବା ପାଇଁ ଏହି ମହାମେଙ୍କ ଗଠନ କରାଯାଉଛି ବୋଲି ସେ କହିଛନ୍ତି

ଏହି ସବୁ ରେକର୍ଡ ମନ୍କିବାତ୍ରେ ପ୍ରଚାର କରାଯିବ

ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ବଭି ନିଆଯାଇଛି

ଭାରତ୍ କେ ବୀର୍ ଏକ ଟ୍ରଷ୍ ଯାହାକି ସ୍ୱରାଷ୍ର ମନ୍ତଶାଳୟର ଅଧୀନରେ ସିଏପିଏଫ୍ ମହାନିର୍ଦ୍ଦେଶକଙ୍କୁ ନେଇ କମିଟି ଦ୍ୱାରା ପରିଚାଳିତ ହେଉଛି

ସେଗୁଡ଼ିକ ମଧ୍ଧରେ ଏକ ଓ୍ୱାକିଟକି ରେଡିଓ ମାଓ ପୋଷାକ ଇଲେକ୍କି ତାର ମୋବାଇଲ୍ ଚାର୍ଜର ଏବଂ ଅନ୍ୟାନ୍ୟ ଉପକରଣ ଅନ୍ତର୍ଭୁକ୍ତ ତେବେ ସେହି ଅଞ୍ଚଳରେ କ ଅପରେସନକୁ ଆହୁରି ଜୋରଦାର କରାଯାଇଛି ବୋଲି ସିଆର୍ପିଏଫ୍ ପକ୍ଷର୍ ସ୍ ଚନା ଦିଆଯାଇଛି

ସେମାନଙ୍ଙ ମଧରୁ ତିନି ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି କକ୍କାମାଳ ମନମୁଖ୍ଖ ରାଜପଥ ଉପରେ ଏକ ଟ୍ରକ୍ ଭାରସାମ୍ୟ ହରାଇବା ଫଳରେ ଦୁଇଟି ବାଇକ୍କୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ଦମକଳ ବାହିନୀ ଏବଂ ସ୍ଚାନୀୟ ଲୋକ ଆହତଙ୍କୁ ଉଦ୍ଧାର କରି ସ୍ତାନୀୟ ଚିକିସାଳୟରେ ଭର୍ତି କରିଛନ୍ତି

ଆଜି ଅନୁଷ୍ଷିତ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ରେ ବୌଦ୍ଧ ଆଠ ମଲ୍କିକ ଦଳକୁ ଟାଇବ୍ରେକର ଜରିଆରେ ହରାଇ ଫାଇନାଲ୍ରେ ପ୍ରବେଶ କରିଛି